ଆର୍ଏସ୍ ଚେୟାରମ୍ୟାନ୍ ଏଲ୍ଏସ୍ ସ୍କିକର ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍କତି ଏମ୍ ବିର୍ଲା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସଂସଦୀୟ କମିଟିଗୁଡ଼ିକର ବୈଠକ ହେବାର ସମ୍ଭାବନାକୁ ପରୀକ୍ଷା ନିରୀକ୍ଷା କରିବା ପାଇଁ ଉଭୟ ସଭାର ସେକ୍ରେଟେରୀ କେନେରାଲ୍ମାନଙ୍କୁ କହିଛନ୍ତି ଆଜି ନୂଆଦିଲ୍ଲୀରେ ଦୁଇ ସଭାର ଅଧ୍ୟକ୍ଷ ଏକ ବୈଠକରେ ମିଳିତ ହୋଇ କୋଭିଡ୍ ନାଇଷ୍ଟିନ୍ କନିତ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଆଲୋଚନାରେ ସାଂସଦମାନଙ୍କର ଭୂମିକା ଓ ସଂସଦୀୟ କମିଟିଗୁଡ଼ିକର ବୈଠକ ଡକାଯିବା ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଛି ସଂସଦୀୟ କମିଟିଗୁଡ଼ିକର ବୈଠକ ନିୟମତ ଭାବେ କରାଯିବା ପାଇଁ ଯଦି ପରିସ୍ଥିତି ଅନୁକୂଳ ହେଉନାହିଁ ତେବେ ଏହି ବୈଠକ ପାଇଁ ବିକ୍ସ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ୍ ବୋଲି ଉଭୟ ସଭାର ଅଧ୍ୟକ୍ଷ କହିଛନ୍ତି ସାଂସଦମାନେ କରୋନା ଭୂତାଣୁର ମୁକାବିଲା କ୍ଷେତ୍ରରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରୀତା କ୍ଷେତ୍ରରେ ସକ୍ରିୟତାର ସହ ଅଂଶଗ୍ରହଣ କରିଥିବାକୁ ନେଇ ଉଭୟ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍କତି ସନ୍ତୋଷ ପ୍ରକାଶ କରିଛନ୍ତି ଏମ୍ଏଚ୍ଏ ଗାଇଡ୍ଲାଇନ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା ପାଇଁ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର କାରି କରିଛି ଏତଦବ୍ୟତୀତ ଦେଶ ଭିତରେ ଘରଠାରୁ ବାହାରେ ଅଟକି ରହିଥିବା ଲୋକମାନଙ୍କୁ ସେମାନଙ୍କର ଘରେ ପହଞ୍ଚିବା ପାଇଁ ଯାତ୍ରା କରିବାର ସୁବିଧା ବିଷୟରେ ମଧ୍ୟ ମନ୍ତ୍ରଣାଳୟ ନିୟମାବଳୀ ଜାରି କରିଛି ଏହି ନିୟମାବଳୀ ଅନୁସାରେ ଦେଶାନ୍ତରିତ ଶ୍ରମିକ ଓ ଅସୁବିଧାରେ ପଡ଼ିଥିବା ବ୍ୟକ୍ତିମାନଙ୍କୁ ବିଦେଶରୁ ଆଣିବା ପାଇଁ ଅଗ୍ରାଧିକାର ଦିଆଯିବ ଯେଉଁ ଲୋକମାନଙ୍କର ସ୍ୱଚ୍ଚକାଳୀନ ବିଜାର ସମୟସୀମା ପୁରିଯାଇଛି ଯେଉଁମାନଙ୍କ ପାଇଁ ଜରୁରିକାଳୀନ ଚିକିତ୍ସାର ଆବଶ୍ୟକତା ରହିଛି ଓ ଗର୍ଭବତୀ ମହିଳା ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଅଣାଯିବାକୁ ଅଗ୍ରାଧିକାର ଦିଆଯିବ ତେବେ ସେମାନଙ୍କୁ ସେମାନଙ୍କର ଯାତ୍ରା ଖର୍ଚ୍ଚ ବହନ କରିବାକୁ ପଡ଼ିବ

ବିମାନରେ ବସିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ ଓ ଯେଉଁମାନଙ୍କ ପାଖରେ ରୋଗର କୌଣସି ଲକ୍ଷ୍ୟଣ ନଥିବ କେବଳ ସେହିମାନଙ୍କୁ ବିମାନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ସମସ୍ତ ଯାତ୍ରୀଙ୍କ ଲାଗି ଆରୋଗ୍ୟ ସେତ୍ ଆପ୍ ଡାଉନ୍ଲୋଡ୍ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ଶାରୀରିକ ଦୂରତା ନିୟମ ପାଳନ କରିବାକୁ ହେବ ଓ ନିଜର ପରିବେଶକୁ ପରିଷ୍କାର ପରିଚ୍ଚନ୍ନ ରଖିବାକୁ ହେବ ଭାରତରେ ପହଞ୍ଚିବା ପରେ ସେମାନଙ୍କର ପୁନଃ ଯାଞ୍ଚ କରାଯିବ ଓ ଯେଉଁମାନଙ୍କ ଶରୀରରେ ରୋଗର ଲକ୍ଷ୍ୟଣ ଦେଖିବାକୁ ମିଳିବ ସେମାନଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇ ଦିଆଯିବ

ଅଶ୍ୱଗନ୍ଧା ଜଷ୍ଟିମଧୁ ଗୁଡୁଚି ଓ ପିପଳୀର ମିଶ୍ରଣରେ ଏକ ଆୟୁର୍ବେଦିକ ଔଷଧର ପରୀକ୍ଷା କରାଯିବ ଆୟୁଷ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ବିଜ୍ଞାନ ଶିଳ୍ପ ଗବେଷଣା ମାଧ୍ୟମରେ ଏହି ଅଧ୍ୟୟନ କରାଯିବ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ସହ ଏହି ଗବେଷଣାର ଶୁଭାରମ୍ଭ କରିଚ୍ଚନ୍ତି

ସେ କହିଛନ୍ତି ସମସ୍ତ ଆପଭି ଅଭିଯୋଗଗୁଡ଼ିକର ଫଇସଲା ପାଇଁ ମନ୍ତ୍ରଣାଳୟ ଦିନରାତି କାର୍ଯ୍ୟ କରୁଛି ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ସୋସାଇଟ୍ ଅଫ୍ ଅ ୍ଇଷ୍ଡିଆନ୍ ଅଟୋ ମୋବାଇଲ୍ ମ୍ୟାନୁଫ୍ୟାକ୍ଚର୍ସ୍ର ସଦସ୍ୟମାନଙ୍କ ସହ ଏକ ବୈଠକରେ ଶ୍ରୀ ଗଡ଼କରୀ କହିଛନ୍ତି ଉହ୍ୱାନପତନ ବ୍ୟବସାୟର ଏକ ଅଂଶ ଭାବେ ବିବେଚିତ ହେଉଥିବାରୁ ଏ କ୍ଷେତ୍ରରେ ନଗଦି ବୃଦ୍ଧି ପ୍ରତି ଆଲୋକପାତ କରାଯିବା ଆବଶ୍ୟକ ମନ୍ତ୍ରୀ କହିଛନ୍ତି ଯାନବାହନ ନିର୍ମାଣ କମ୍ ଖର୍ଚ୍ଚରେ କରିବାକୁ ହେଲେ କର୍ମକର୍ତ୍ତାମାନଙ୍କୁ ଅଟେ ସ୍କ୍ରାପିଂ ନୀତି ଶୀଘ୍ର ଚୂଡ଼ାନ୍ତ କରିବାକୁ ହେବ ସେ କହିଛନ୍ତି ଅଟେ ମୋବାଇଲ୍ ନିର୍ମାଣ କ୍ଷେତ୍ରରେ ନଗଦି ବୃଦ୍ଧି କରିବାକୁ ହେଲେ ଅଞ୍ଚ ସୁଧହାରରେ ଋଣ ପ୍ରଦାନ ଓ ବିଦେଶୀ ପୁଞ୍ଜ ଆକର୍ଷିତ କରିବା ଅତ୍ୟନ୍ତ ଜରୁରି ବୈଠକ ସମୟରେ ସଦସ୍ୟମାନେ ଅଟୋ ମୋବାଇଲ୍ ଉଦ୍ୟୋଗ କ୍ଷେତ୍ର କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକ ବିଷୟରେ ଜଣାଇଥିଲେ

ମୋବାଇଲ୍ କ୍ଷେତ୍ରକୁ କ୍ଷତି ପହଞ୍ଚିବାରୁ ବଞ୍ଚାଇବା ପାଇଁ ସେମାନେ ସରକାରୀ ସହାୟତା ବିଷୟରେ ନିବେଦନ କରିଥିଲେ

ଏହି ରେଳ କୋଚ୍ଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ମିତ ହୋଇଥିବାର ସନ୍ଦେହ କରାଯାଉଥିବା ବ୍ୟକ୍ତି କିମ୍ବା କୋଭିଡ୍ ନାଇଣ୍ଟିନ୍ର ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ରହିବା ପାଇଁ ବ୍ୟବହାର କରାଯିବ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସଂକ୍ରମିତ ହୋଇଥିବାର ନିଶ୍ଚିତ ହୋଇଥିବା ରୋଗୀ ଓ ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ରୋଗୀମାନଙ୍କୁ ଅଲଗା ଅଲଗା ରଖାଯିବ

ଏଥିପାଇଁ ସମ୍ପ୍ରକ୍ତ ରାଜ୍ୟଗ୍ରଡ଼ିକ ପକ୍ଷରୂ କର୍ମଚାରୀ ଓ ଆବଶ୍ୟକ ଔଷଧପତ୍ ଯୋଗାଇବାକୁ ହେବ ଭାରତୀୟ ରେଳବାଇ ଜଳ ଯୋଗାଣ ବିଦ୍ୟୁତ୍ ଯୋଗାଣ ମରାମତି ଓ ସ୍ୱରକ୍ଷା ବିଷୟର ଦେଖାଶ୍ରଣା କରିବେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଏହି କୋଚ୍ଗୁଡ଼ିକୁ ପାଇବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସକମାନଙ୍କୁ ରେଳବାଇକୁ ଅନୁରୋଧ କରିବାକୁ ପଡ଼ିବ ଶାହା ବିଏସ୍ଏଫ୍ ସୋଲଜର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ କାର୍ଯ୍ୟ କରି ପ୍ରାଣ ହରାଇଥିବା ଦୁଇ ଜଣ ବିଏସ୍ଏଫ୍ ଯବାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି ସେ କହିଛନ୍ତି ସେହି ଦୂଇ ଯବାନଙ୍କର ପରିବାରକ୍ତ ଏହି ଦ୍ରଃଖଦ ଘଟଣାର ସମ୍ମଖୀନ ହେବାକ୍ ଭଗବାନ ଶକ୍ତି ଓ ସାହସ ଦେବାକୁ ସେ ପ୍ରାର୍ଥନା କରିଛନ୍ତି ଏସ୍ସି ଆଇସି ଡବ୍ଲ୍ୟଏଫ୍ ଭାରତୀୟ ସମ୍ପ୍ରଦାୟ କଲ୍ୟାଣ ପାଣ୍ଠିର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମ୍କୋର୍ଟରେ ଏକ ଆବେଦନ ଦାଏର କରାଯାଇଛି ପ୍ରବାସୀ ଭାରତୀୟମାନଙ୍କୁ ସହାୟତା ଦେବା ହେଉଛି ଏହି ପାର୍ଷିର ଲକ୍ଷ୍ୟ ପ୍ରବାସୀ ଭାରତୀୟମାନେ ଅସୁବିଧାରେ ପଡ଼ିଲେ କିମ୍ବା ଜର୍ତ୍ରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଏହି ପାର୍ଷି ଗଠନ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ବାହାରେ ଅଟକି ରହିଥିବା ଗରିବ ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶକୁ ଆଣିବା ଦିଗରେ ଏହି ପାଖିରୁ ଅର୍ଥ ସହାୟତା ଦିଆଯାଇଥାଏ ପୂର୍ବରୁ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ପର୍ଯ୍ୟାୟ ଭିତ୍ତିରେ ସ୍ୱଦେଶ ଆଣିବାରେ ସହାୟତା କରିବାକୁ ସରକାର ନିଷ୍ପଭି ନେଇଥିଲେ ଏଥିପାଇଁ ବିମାନ ଓ ନୌବାହିନୀ ଜାହାଜଗୁଡ଼ିକୁ ବ୍ୟବାହର କରିବାକୁ ସରକାର କହିଥିଲେ କିନ୍ତୁ ବର୍ତ୍ତମାନ ସେହିଭଳି ଲୋକମାନଙ୍କୁ ବିଦେଶରୁ ଆଣିବା ବେଳେ ସେମାନଙ୍କଠାରୁ ବିମାନ ଭଡ଼ା ଓ ଜାହାଜ ଯାତ୍ରା ପାଇଁ ଭଡ଼ା ନିଆଯାଉଛି ପ୍ରବାସୀ ଲିଗାଲ୍ ସେଲ୍ନାମକ ଏକ ଏନ୍କିଓ ସୁପ୍ରିମ୍କୋର୍ଟରେ ଏହି ଆବେଦନ ଦାଏର କରିଛି ସେହି ଏନ୍ଜିଓ କହିଛି ଉପସାଗରୀୟ ଦେଶଗୁଡ଼ିକରେ ଅଧିକ ସଂଖ୍ୟକ ଭାରତୀୟମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅପେକ୍ଷା କରିଛନ୍ତି ଓ ସେମାନଙ୍କ ମଧ୍ୟରେ ଅଧିକାଂଶ ଅଣକୁଶଳୀ ଶ୍ରମିକ ଅଛନ୍ତି ସେହିଭଳି ଶ୍ରମିକମାନେ ସେମାନଙ୍କର ନିଜର ମୌଳିକ ଆବଶ୍ୟକତାର ପୂରଣ ପାଇଁ ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି

ଆକାଶବାଣୀ ସମ୍ବାଦ ସହ ଏକ ସାକ୍ଷାତକାରରେ ଲୋକ ନାରାୟଣ ଜୟ ପ୍ରକାଶ ହସ୍କିଟାଲ୍ର ଡକୁର ନରେଶ ଗୁପ୍ତା କହିଛନ୍ତି ଅଧିକାଂଶ ସ୍ଥଳେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଆପଣାଛାଏଁ ନିଷ୍କ୍ରିୟ ହୋଇଯିବ ଓ ବହୁ କମ୍ ସଂଖ୍ୟକ ସଂକ୍ରମିତ ଲୋକଙ୍କୁ ହସ୍କିଟାଲ୍ରେ ଭର୍ତ୍ତି ହେବାକୁ ପଡ଼ିବ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଏକ ସାକ୍ଷାତକାରରେ କହିଛନ୍ତି ହସ୍କିଟାଲ୍ଗୁଡ଼ିକରେ ଚିକିିିତ ହେଉଥିବା ବ୍ୟକ୍ତିମାନେ କୋଭିଡ୍ ନାଇଷ୍ଟିନ୍ କଟକଣାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ୍ ଯାହାଫଳରେ ସଂକ୍ରମଣ ଶୃଙ୍ଖଳାକୁ ଭଙ୍ଗ କରାଯାଇ ପାରିବ